ମହା ଗଭ୍ ଫର୍ମେସନ୍ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ମନା କରିବା ପରେ ରାଜ୍ୟପାଳ ଭଗତ ସିଂ ଖୁଶିଆରୀ ନୂଆ ସରକାର ଗଢ଼ିବା ପାଇଁ ଆଗ୍ରହ ଓ ସାମର୍ଥ୍ୟ ସଂପର୍କରେ ଜଣାଇବା ପାଇଁ ଶିବସେନାକୁ କହିଛନ୍ତି ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ତାଙ୍କ ଦଳ ରାଜ୍ୟରେ ସରକାର ଗଢ଼ିବ ନାହିଁ ଏବଂ ଏକଥା ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି ଏହାପରେ ରାଜ୍ୟପାଳ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ୍ ସରକାର ଗଠନ ସଂପର୍କରେ ଜଣାଇବା ପାଇଁ କହିଛନ୍ତି ରାଜ୍ୟପାଳଙ୍କର ଏହି ସୂଚନା ପରେ ଏବେ ମ୍ରମ୍ୟାଇ ସହର ନିକଟବର୍ତ୍ତୀ ଏକ ହୋଟେଲ୍ରେ ରହିଥିବା ନବନିର୍ବାଚିତ ସେନା ବିଧାୟକମାନେ ଚିନ୍ତାରେ ପଡ଼ିଯାଇଛନ୍ତି ପରେ ସେମାନେ ଦଳର ମ୍ରଖ୍ୟ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ମାତୋଶ୍ରୀରେ ଅନ୍ୟ ଏକ ବୈଠକ ପାଇଁ ପହଞ୍ଚଥିଲେ ସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ କଂଗ୍ରେସ ଏପର୍ଯ୍ୟନ୍ତ ଏହା ଆଭିମୁଖ୍ୟ ସ୍ୱଷ୍ଟ କରିନଥିବା ବେଳେ ପ୍ରଥମେ ଏନ୍ଡିଏରୁ ଅଲଗା ହେବା ପରେଯାଇ ଉଦ୍ଧବ ଠାକରେଙ୍କ ଦଳକୁ ସମର୍ଥନ ସଂପର୍କରେ ଚିନ୍ତା କରାଯିବ ବୋଲି ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ସ୍ୱଷ୍ଟ କରିଛି ତେବେ ସେନା ନେତା ସଂଜୟ ରାଉତ କହିଛନ୍ତି ଯେକୌଣସି ପରିସ୍ଥିତିରେ ହେଉନା କାହିଁକି ରାଜ୍ୟର ମୁଖ୍ୟମନ୍ତ୍ରୀ ଦଳର୍ତ୍ତ ହିଁ ହେବେ

ତ୍ରୟୋଦଶ ରାଜ୍ୟ ବିଧାନସଭାର ମିଆଦ ଗତ ଶନିବାର ରାତିରେ ସମାପ୍ତ ହୋଇଯାଇଛି

ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ଇଷ୍ଟ୍ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଝାଡ଼ଖଣ୍ଡ ପାର୍ଟି ମୁଖ୍ୟ ଲକ୍ଷ୍ମଣ ଗିଲୁଆ ଚକ୍ରଧରପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ

କୋବିନ୍ଦ ବିଶ୍ୱଭାରତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶାନ୍ତିନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର୍ ଏହି ଉସବରେ ଉପସ୍ଥିତ ରହିବେ

ପରେ ଶ୍ରୀ କୋବିନ୍ଦ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପ୍ରତିଷ୍ଣିତ ପ୍ରିଷ୍ଟିନ୍ ଏଜୁକେସନାଲ୍ ଇନ୍ଷ୍ଟିଚ୍ୟୁସନ ପରିଦର୍ଶନ କରିବେ

ଗତକାଲି ନୂଆଦିଲ୍ଲୀରେ ସଂସ୍କୃତ ବିଶ୍ୱ ସମ୍ମେଳନରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡ଼ୁ କହିଛନ୍ତି ସଂସ୍କୃତ ହେଉଛି ଏକ ପୁରାତନ ଭାଷା ମାତ୍ର ବର୍ତ୍ତମାନ ସମୟରେ ମଧ୍ୟ ଏହାର ଆବଶ୍ୟକତା ଓ ପ୍ରାସଙ୍ଗିକତା ରହିଛି

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି ସଂସ୍କୃତ ଜାତୀୟ ଏକତାର ପ୍ରତୀକ ଓ ଏହା ସମସ୍ତଙ୍କୁ ବାନ୍ଧି ରଖିଥାଏ

ସେ ଗତ କିଛିବର୍ଷ ଧରି ଅସୁସ୍ଥ ଥିଲେ

ସେ ପ୍ରତିରକ୍ଷା ସଚିବ ଓ କ୍ୟାବିନେଟ୍ ସଚିବ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଶେଷାନ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ଥିଲେ ଓ ସେ ଖୁବ୍ ନିଷ୍ଠାର ସହ ଦେଶ ପାଇଁ କାର୍ଯ୍ୟ କରିଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜ ଶୋକବାର୍ତ୍ତାରେ କହିଛନ୍ତି ଶେଷାନ ଭାରତର ନିର୍ବାଚନ ଆୟୋଗକୁ ସୁଦୃଢ଼ କରିବା ଦିଗରେ ଏକ ଯୁଗାନ୍ତକାରୀ ଭୂମିକା ନିର୍ବାହ କରିଥିଲେ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଜା କହିଛନ୍ତି ଶେଷାନ ନିର୍ବାଚନ ପ୍ରକ୍ରିୟାରେ ଆଶିଥିବା ପରିବର୍ତ୍ତନ ଓ ଗଣତନ୍ତ୍ରର ଭିଭିଭୂମିକୁ ମଜବୁତ କରିବା ଦିଗରେ ନେଇଥିବା ପଦକ୍ଷେପ ପାଇଁ ସର୍ବଦା ମନେ ରହିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ଦିଗରେ ଶେଷାନଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ଆଲୋକବର୍ତ୍ତିକା ସଦୃଶ କାର୍ଯ୍ୟ କରିବ କଂଗ୍ରେସ ନେତା ଶଶିଥରୁର୍ କହିଛନ୍ତି ଶେଷାନ ପ୍ରଥମଥର ପାଇଁ ନିର୍ବାଚନ କମିଶନର ସ୍ୱାୟତ୍ତା ଓ ସ୍ୱତନ୍ତ୍ରତା ସୁନିଶ୍ଚିତ କରିଥିଲେ

ଗତକାଲି ଏହି ସମ୍ମାନ ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ବିଭିନ୍ନୁ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଏହି ପଞ୍ଜାବୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରି ସେ ବେଶ୍ ଖୁସି ଅନୁଭବ କର୍ଚ୍ଚନ୍ତି

ଏହି ଝଡ଼ରେ ବ୍ୟାପକ ଫସଲ ହାନୀ ଘଟିଛି ବୋଲି ମଧ୍ୟ ସେ କହିଛନ୍ତି କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରିସ୍ଥିତି ସଂପର୍କରେ ପଚାରି ବୁଝିବା ସହ ସବୁପ୍ରକାର ସହାୟତା ଯୋଗାଇଦେବାକୁ ଭରଦା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ କେନ୍ଦ୍ରୀୟ ତଥା ରାଜ୍ୟର ଏଜେନ୍ସୀଗୁଡ଼ିକ ସହ ନିରବଚ୍ଛିନ୍ନ ସଂପର୍କରେ ରହିଛି

ସରକାରୀ ଅଧିକାରୀମାନେ କହିଛନ୍ତି ପ୍ରବଳ ବର୍ଷା ଓ ଝଡ଼ତୋଫାନ ଯୋଗୁଁ ଶହଶହ ବାସଗୃହ ନଷ୍ଟ ହୋଇଥିବା ବେଳେ ଅନେକ ଗଛ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିଛି ଏହି ସବୁ ଅଞ୍ଚଳରେ ଟେଲିଫୋନ୍ ସେବା ମଧ୍ୟ ବ୍ୟାହତ ହୋଇଛି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଫସଲର ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ବିପର୍ଯ୍ୟୟ ପରିଚାଳନା ଓ ରିଲିଫ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏନାମୁର ରହମନ ଡ଼ାକାଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ସରକାରଙ୍କର ତତ୍କାଳ ପଦକ୍ଷେପ ଯୋଗୁଁ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବୁଲ୍ବୁଲ୍ ଅଧିକ କ୍ଷୟକ୍ଷତି କରିପାରି ନାହିଁ ଏବେ ବାତ୍ୟାର ଭୟ ଅପସରି ଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି ଚଟୋଗ୍ରାମ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସନ୍ତାକାଲିଠାରୁ ବିମାନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି

ଜିଲ୍ଲା ମୁଖ୍ୟ ଚିକିହାଧିକାରୀ ଅଜୟ କୁମାର ବଇଥା କହିଛନ୍ତି ମୃତ୍ୟୁର ପ୍ରକୂତ କାରଣ ଏପର୍ଯ୍ୟନ୍ତ କଣାପଡ଼ି ନାହିଁ